ତାଙ୍କ ସମ୍ମାନାର୍ଥେରେ କେନ୍ଦ୍ର ସରକାର ଆଜି ଜାତୀୟ ଶୋକ ଘୋଷଣା କରିଛନ୍ତି

ପରିକର୍ ଗୋଆ ମୁଖ୍ୟମନ୍ତ୍ରୀ ମନୋହର ପରିକରଙ୍କର ଶେଷକୃତ୍ୟ ଆଜି ପୂର୍ଣ୍ଣ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ପାଶାଜୀଠାରେ ସମ୍ପନ୍ନ ହେବ ଦୀର୍ଘଦିନର ଅସୁସ୍ଥତା ପରେ ଗତକାଲି ସନ୍ଧ୍ୟାରେ ତାଙ୍କର ପରଲୋକ ଘଟିଥିଲା ତାଙ୍କର ମୃତଦେହକୁ ସାଧାରଣ ଜନତାଙ୍କ ଦର୍ଶନ ପାଇଁ ପାଣାଜୀ ସ୍ଥିତ ବିକେପି ରାଜ୍ୟ କାର୍ଯ୍ୟାଳୟରେ ରଖାଯାଇଛି କେନ୍ଦ୍ରମନ୍ତ୍ରୀ ନୀତିନ୍ ଗଡ଼କରୀ ଶ୍ରୀପାଦ ନାଏକ ଏବଂ ସାଂସଦ ନରେନ୍ଦ୍ର ସୌଓ୍ବେକର ଏବଂ ବିକେପିର ଅନ୍ୟାନ୍ୟ ବରିଷ୍ଣ ନେତାମାନେ ପରଲୋକଗତ ନେତାଙ୍କ ପ୍ରତି ଆକି ଶେଷ ଶ୍ରଦ୍ଧାଞ୍ଚଳି ଜ୍ଞାପନ କରିଛନ୍ତି ତାଙ୍କର ଶେଷକୃତ୍ୟ ଗୋଆର ମୀରାମାର୍ ବେଳାଭୂମିରେ ଆକି ସନ୍ଧ୍ୟାରେ ସମ୍ପନ୍ନ ହେବ ଶେଷଦର୍ଶନ ପାଇଁ ପରିକରଙ୍କର ହଜାର ହଜାର ସମର୍ଥକ ବିଜେପି ରାଜ୍ୟ କାର୍ଯ୍ୟାଳୟଠାରେ ସମବେତ ହୋଇଛନ୍ତି ଶେଷକୃତ୍ୟପାଇଁ ନିରାପତ୍ତା ବ୍ୟବସ୍ଥାକୁ ସୁଦୃତ୍ କରାଯାଇଛି କେନ୍ଦ୍ର ସରକାର ପରିକରଙ୍କ ସମ୍ମାନାର୍ଥେ ଆକି କାତୀୟ ଶୋକ ଘୋଷଣା କରିଛନ୍ତି ଏହି ଅବସରରେ କାତୀୟ ପତାକାକୁ ଅର୍ଦ୍ଧନମିତ କରାଯାଇଛି ଗୋଆ ସରକାର ମଧ୍ୟ ସାତଦିନିଆ ଶୋକ ଘୋଷଣା କରିଛନ୍ତି କ୍ୟାବିନେଟ୍ ପରିକର୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ବସିଥିବା କେନ୍ଦ୍ର କ୍ୟାବିବେଟ୍ ବୈଠକରେ ଗୋଆ ମୁଖ୍ୟମନ୍ତ୍ରୀ ମନୋହର ପରିକରଙ୍କ ବିୟୋଗରେ ଆଜି ଶୋକପ୍ରକାଶ କରାଯାଇଛି ବୈଠକରେ ସ୍ୱର୍ଗତ ପରିକରଙ୍କ ସ୍କୃତିରେ ଦୁଇ ମିନିଟ୍ ନିରବ ପ୍ରାର୍ଥନା କରାଯାଇଥିଲା ବୈଠକରେ ଗୃହୀତ ଶୋକ ପ୍ରସ୍ତାବରେ କୃହାଯାଇଛି ପରିକରଙ୍କ ବିୟୋଗରେ ଦେଶ ଜଣେ ଧ୍ୱରୀଣ ଏବଂ ବିଶିଷ୍ଟ ନେତାଙ୍କୁ ହରାଇଲା ଲୋକେ ତାଙ୍କୁ ଶ୍ରଦ୍ଧାରେ ସାଧାରଣ ଲୋକଙ୍କ ମୁଖ୍ୟମନ୍ତ୍ରୀ ବୋଲି କହୁଥିଲେ ସେ ତାଙ୍କର ସରଳତା ଓ ବିରଳ ପ୍ରଶାସନିକ ଦକ୍ଷତା ପାଇଁ ସ୍କରଣୀୟ ହୋଇ ରହିବେ ଗୋଆର ନବନିର୍ମାଣ ଏବଂ ଭାରତୀୟ ସେନାର ଆଧୁନିକୀକରଣ ତଥା ପୂର୍ବତନ ସୈନିକମାନଙ୍କ ଅବସ୍ଥାରେ ଉନ୍ନତି ପାଇଁ ତାଙ୍କ ଅବଦାନ ଭୁଲିବାର ନୁହେଁ ସ୍ୱର୍ଗତ ପରିକରଙ୍କ ଶୋକସନ୍ତପ୍ତ ପରିବାର ବର୍ଗ ଏବଂ ଗୋଆର ଜନସାଧାରଣଙ୍କ ପ୍ରତି କ୍ୟାବିନେଟ୍ ଭାରତ ସରକାର ଓ ସମଗ୍ର ରାଷ୍ଟ ପକ୍ଷର୍ ଶୋକ ପ୍ରକାଶ କରିଛି ବୋଲି ଏଥିରେ ଉଲ୍ଲେଖ କରାଯାଇଛି ଓଡ଼ିଶା ନୋଟିଫିକେସନ୍ ଓଡ଼ିଶାରେ ପ୍ରଥମ ପର୍ଯ୍ୟାୟ ଲୋକସଭା ଓ ବିଧାନସଭା ନିର୍ବାଚନପାଇଁ ଆକି ବିଜ୍ଞପ୍ତି କାରି ହୋଇଛି

ସମ୍ପୁକ୍ତ ରିଟର୍ଣ୍ଣିଂ ଅଫିସରଙ୍କଠାରୁ ଆଶାୟୀ ପ୍ରାର୍ଥୀଙ୍କ ପାଇଁ ମନୋନୟନ ପତ୍ର ମିଳିବା ଆରମ୍ଭ ହୋଇଛି

ଏହି ଅବସରରେ ମଧ୍ୟ ନୱାଦା ବିଧାନସଭା ଆସନରେ ଉପନିର୍ବାଚନ ପାଇଁ ବିଜ୍ଞପ୍ତି କାରି ହୋଇଛି ନୱାଦା ଆସନରୁ ପ୍ରତିନିଧିତ୍ୱ କରୁଥିବା ଆର୍ଜେଡି ବିଧାୟକ ରାଜବଲ୍ଲଭ ଯାଦବଙ୍କ ସଭ୍ୟପଦ ରଦ୍ଦ ହେବାର୍ ଏଠାରେ ଉପନିର୍ବାଚନର ଆବଶ୍ୟକତା ପଡ଼ିଛି ନାଇଡ଼ୁ ଟେରର୍ ଉପରାଷ୍ଟ୍ରପତି ଭେଙ୍କିୟା ନାଇଡୁ ଆତଙ୍କବାଦର ମୁକାବିଲା ପାଇଁ ଏକ ସାଧାରଣ ରଣନୀତି ପ୍ରସ୍ତୁତ କରିବାକୁ ମିଳିତ ଜାତିସଂଘକୁ ପ୍ରସ୍ତାବ ଦେବା ସହିତ ଆନ୍ତର୍ଜାତିକ ଆତଙ୍କବାଦ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ବିଶ୍ୱସ୍ତରରେ ଏକ ଆଲୋଚନା ଆୟୋଜନ କରିବାକୁ ଅନୁରୋଧ କରିଛନ୍ତି ଶ୍ରୀ ନାଇଡୁ କହିଛନ୍ତି ନ୍ୟୁଜିଲ୍ୟାଣ୍ଡରେ ଘଟିଥିବା ଲୋମହର୍ଷଣକାରୀ ଆତଙ୍କାଦୀ କାର୍ଯ୍ୟ ଏଭଳି କାର୍ଯ୍ୟାନୁଷ୍ଠାନ ଓ ବିଶ୍ୱସ୍ତରୀୟ ଆଲୋଚନାପାଇଁ ଜରୁରୀ ମନେ ହେଉଛି

ବେଆଇନ ଆର୍ଥିକ କାରବାର ଉପରେ ନଜର ରଖିବା ନିମନ୍ତେ ପାଟନାଠାରେ ଏକ ନିୟନ୍ତ୍ରଣ କକ୍ଷ ଖୋଲାଯାଇଛି ଅଧିକ ଅର୍ଥ ନେଇ ଯାଉଥିବା କୌଣସି ବ୍ୟକ୍ତିବିଶେଷ ଯଦି ସନ୍ତୋଷଜନକ ଉତ୍ତର ଦେଇ ନ ପାରନ୍ତି ତେବେ ସେମାନଙ୍କ ପାଖରେ ଥିବା ଟଙ୍କାକୁ ଜବତ କରାଯିବ ବୋଲି ଆୟକର ବିଭାଗ ପକ୍ଷର୍ତ୍ ନିର୍ଦ୍ଦେଶ ଦିଆଯାଇଛି ସ୍ରଷମା ମାଳଦ୍ୱୀପ ବୈଦେଶିକ ମନ୍ତ୍ରୀ ସୁଷମା ସ୍ୱରାଜ ତାଙ୍କର ଦୁଇଦିନିଆ ମାଳଦ୍ୱୀପ ଗସ୍ତର ଶେଷ ଦିନରେ ଆଜି ମାଲେଠାରେ ସେଠାକାର ରାଷ୍ଟ୍ରପତି ଇବ୍ରାହିମ୍ ମହଞ୍ଚଦ ସୋଲିଙ୍କ ସାକ୍ଷାତ୍ କରିଛନ୍ତି ସେ ମଧ୍ୟ ଏହା ପୂର୍ବର୍ ଦେଶର ସ୍ୱରାଷ୍ଟ୍ରମନ୍ତ୍ରୀ ସେକ୍ ଇମ୍ରାନ୍ ଅବଦୁଲ୍ଲାଙ୍କ ସହ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଥିଲେ ଗତକାଲି ସେ ସେଠାକାର ବୈଦେଶିକ ମନ୍ତ୍ରା ଅବଦ୍ୱଲ୍ଲା ସହିଦ୍ଙ୍କ ସହ କଥାବାର୍ତ୍ତା କରିଥିଲେ ଶ୍ରୀମତୀ ସ୍ୱରାଜଙ୍କ ଗସ୍ତ ସମ୍ପର୍କରେ ଏକ ମିଳିତ ଘୋଷଣାନାମା ପ୍ରକାଶ ପାଇଛି ଏଥିରେ କୃହାଯାଇଛି ଏହି ଗସ୍ତ ଅବସରରେ ଦୂଇ ପକ୍ଷ ମଧ୍ୟରେ ଭିସା ଆଦାନ ପ୍ରଦାନ ଅକ୍ଷୟ ଶକ୍ତିର ବିକାଶ କ୍ଷେତ୍ରରେ ସହଯୋଗ ଏବଂ କୃଟନୀତିଜ୍ଞଙ୍କ ପାଇଁ କୋହଳ ଭିସା ସ୍ରବିଧା ଆଦି ସମ୍ପର୍କରେ ରାଜିନାମା ସ୍ୱାକ୍ଷରିତ ହୋଇଛି ଶ୍ରୀମତୀ ସ୍ୱରାଜ କହିଛନ୍ତି ପଡ଼ୋଶୀ ପ୍ରଥମ ନୀତିରେ ଭାରତ ମାଳଦ୍ୱୀପର ସାମାଜିକ ଆର୍ଥିକ ବିକାଶରେ ସହଯୋଗ କରିବ ଭାରତ ମହାସାଗର ଅଞ୍ଚଳକ୍ତ ଏକ ଶାନ୍ତିର କ୍ଷେତ୍ରରେ ପରିଣତ କରିବାପାଇଁ ଏହି ଅବସରରେ ମାଳଦ୍ୱୀପର ନେତାମାନେ ଭାରତର ସହଯୋଗ ଲୋଡ଼ିଥିଲେ

ପ୍ରତିରକ୍ଷା ବାହିନୀ ପକ୍ଷର୍ ଆକାଶବାଣୀକ୍ ମିଳିଥିବା ତଥ୍ୟ ଅନୁସାରେ ପାକିସ୍ତାନ ପଟ୍ର ଗତକାଲି ମଧ୍ୟରାତ୍ରୀ ପରଠାରୁ ଅତର୍କିତ ଭାବେ ଭାରତୀୟ ସୀମା ଭିତରକୂ ପ୍ରବଳ ଗୁଳିଗୋଳା ମାଡ଼ କରାଯାଇଥିଲା ଆଜି ଭୋରୁ ଏହି ଗୁଳିଗୋଳା ମାଡ଼ ପ୍ରକ୍ରିୟା ଅଧିକ ବ୍ୟାପକ ହେବାର୍ ଭାରତୀୟ ଯବାନମାନେ ପାଲଟା ଜବାବ ଦେଇଥିଲେ ଆହତ ଯବାନମାନଙ୍କ ହସ୍କିଟାଲ୍ରେ ଭର୍ତ୍ତି କରାଯାଇଛି ଏବଂ ସେମାନେ ବିପଦମୁକ୍ତ ବୋଲି ଜଣାପଡ଼ିଛି

ବୈଦେଶିକ ମନ୍ତ୍ରଣାଳୟ ସ୍ୱତ୍ରରୁ ପ୍ରକାଶ ଭାରତ ବିପନ୍ଦଙ୍କ ପାଇଁ ଖାଦ୍ୟ ଲ୍ରଗାପଟା ଓ ଔଷଧପତ୍ର ଯୋଗାଇ ଦେବାକୁ ନିଷ୍ପଭି ନେଇଛି

ମଫ୍ଟି ଅଞ୍ଚଳର ଡ୍ୟରା ସେନା ଶିବିର ଉପରେ ସନ୍ଦିଗ୍ର ଆତଙ୍କବାଦୀମାନେ ଭୋରୁ ଭୋରୁ ଆକ୍ରମଣ କରିଥିଲେ ମାଲିର କେନ୍ଦ୍ରାଞ୍ଚଳରେ ଏବେ ଗୃହଯୁଦ୍ଧ ଚାଲିଛି କିଛି ବିଦ୍ରୋହୀ ସେଠାରେ କ୍ଷମତା ଅକ୍ତିଆର କରିବାପାଇଁ ସଂଘର୍ଷ ଚଳାଇଛନ୍ତି

ଅଲମ୍ପିକ୍ସ ଇର୍ଫାନ୍ ଜାତୀୟ ରେକର୍ଡ଼ଧାରୀ କେଟି ଇର୍ଫାନ୍ ପ୍ରଥମ ଭାରତୀୟ ଭାବେ ଆସନ୍ତା ବର୍ଷର ଅଲମ୍ପିକ୍୍ ପ୍ରତିଯୋଗିତା ପାଇଁ ଆଥ୍ଲେଟିକ୍ସରେ ଯୋଗ୍ୟ ବିବେଚିତ ହୋଇଛନ୍ତି

ଏଥିପାଇଁ ଦଳ ପକ୍ଷର୍ ପ୍ରାର୍ଥୀଙ୍କ ନାମ ଘୋଷଣା କରାଯାଇଛି